ପିଏମ୍ ମିଟିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ସକାଶେ ଯୋଜନା ପ୍ରସ୍ତୁତ ଲାଗି ସର୍ବସାଧାରଣ ସ୍ଥାନୀୟ ସଂପ୍ରଦାୟ ଓ ସଂଗଠନଗୁଡ଼ିକର ସକ୍ରିୟ ଅଂଶଗ୍ରହଣ ପ୍ରତି ଗୁରୁତ୍ୱାରୋପ କରିଛନ୍ତି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ ସଫ୍ରାନ୍ତରେ ଆଲୋଚନା କରିବା ପାଇଁ ସେ ବିଶେଷଜ୍ଞ ଓ ସରକାରୀ କର୍ମକର୍ତ୍ତାମାନଙ୍କୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଗତ ସନ୍ଧ୍ୟାରେ ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରିଛନ୍ତି ବୈଠକରେ ଭାରତ କିଭଳି ଆହୁରି ଅଧିକ ପ୍ରସ୍ତୁତି କରିବ ସେ ସମ୍ଭନ୍ଧୀୟ ଉପାୟଗୁଡ଼ିକ ବିଷୟରେ ଆଲୋଚନା କରାଯାଇଛି ସଂକ୍ରମିତ ଲୋକଙ୍କ ରକ୍ତନମୁନା ପରୀକ୍ଷା ପାଇଁ ଅଧିକ ପରୀକ୍ଷାଗାର ସ୍ଥାପନ ବିଷୟରେ ମଧ୍ୟ ଆଲୋଚନା କରାଯାଇଛି ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା ରାଜ୍ୟଗୁଡ଼ିକର ସରକାର ଡାକ୍ତରୀ ସଂପ୍ରଦାୟ ଚିକିତ୍ସା ସହାୟକ କର୍ମଚାରୀ ସେନାବାହିନୀ ଓ ଅର୍ଦ୍ଧସାମରିକ ବାହିନୀ ବିମାନ ଚଳାଚଳ ସଂସ୍ଥାର କର୍ମଚାରୀ ପୌର ନିଗମ କର୍ମଚାରୀ ଓ ଅନ୍ୟମାନଙ୍କ ପ୍ରତି ସେ କୃତଜ୍ଞତା ଜଣାଇଛନ୍ତି

ଏହି ସମୟରେ ଶ୍ରୀ ମୋଦି ଭୂତାଣୁର ମୁକାବିଲା ସମ୍ବନ୍ଧୀୟ ବିଷୟଗୁଡ଼ିକ ଉପରେ କହିବେ ଏହାକୁ ନିୟନ୍ତ୍ରଣ କରିବା ଦିଗରେ ଯାହା ସବୁ ପଦକ୍ଷେପ ନିଆଯାଇଛି ସେ ସବୁ ଜଣାଇବେ

କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନର ମୁଖପାତ୍ର ରୋହିତ କନସାଲ୍ ଟ୍ୱିଟ୍ ଜରିଆରେ ଏହାକୁ ସୁନିଶ୍ଚିତ କରିଛନ୍ତି

ସେହି ସଂକ୍ରମିତ ବ୍ୟକ୍ତିଙ୍କୁ ଆଇସୋଲେସନ୍ ଓ୍ୱାର୍ଡରେ ରଖାଯାଇଛି କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ଲାଗି ବିଭିନ୍ନ ପ୍ରତିଷେଧକ ବ୍ୟବସ୍ଥା ଆରମ୍ଭ କରାଯାଇଛି

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ ଗତରାତିରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ

ଏକ ସରକାରୀ ବିଞ୍ଜପ୍ତିରେ କୁହାଯାଇଛି ବିଭିନ୍ନ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀ ତଥା ଶିକ୍ଷକ ଓ ଅଭିଭାବକମାନଙ୍କ ସୁରକ୍ଷା ଓ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ସିବିଏସ୍ଇ ତଥା ଅନ୍ୟାନ୍ୟ ବୋର୍ଡ ପରୀକ୍ଷାର କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଉଥିବା ବେଳେ ମିଳିତ ପ୍ରବେଶିକା ମୁଖ୍ୟ ପରୀକ୍ଷା ଯେପରି ଗୋଟିଏ ଦିନରେ ନପଡ଼ିବ ସେଥିପାଇଁ ଏହାର କାର୍ଯ୍ୟସୂଚୀରେ ମଧ୍ୟ ପରିବର୍ତ୍ତନ କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ପରିସ୍ଥିତିର ପୁନଃ ଆକଳନ ପରେ ଜେଇଇ ମୁଖ୍ୟ ପରୀକ୍ଷାର ସାନି ତାରିଖ ବିଷୟରେ ନିଷ୍କଭି ନିଆଯିବ ବୋଲି ମନ୍ତ୍ରଣାଳୟ କହିଛି କରୋନା ଭୂତାଣୁ ସଂକ୍ରମଣକୁ ନେଇ ଭୟଭୀତ ନ ହେବା ପାଇଁ କେନ୍ଦ୍ର ମାନବ ସମ୍ଭଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଛାତ୍ରଛାତ୍ରୀ ଅଭିଭାବକ ଓ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଛନ୍ତି କରୋନା ରାଉଣ୍ଡ ଅପ୍ ଜର୍ମାନୀର ଚାନ୍ସେଲର ଆଞ୍ଜେଲା ମର୍କେଲ୍ ଗତକାଲି ଏକ ଟେଲିଭିଜନ୍ ବାର୍ଭାରେ କହିଛନ୍ତି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କରୋନା ଭୂତାଣୁ ଜର୍ମାନୀ ପାଇଁ ସବୁଠାରୁ ବଡ଼ ଆହ୍ୱାନ ଭାବେ ଉଭା ହୋଇଛି ଏହି ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଦିଗରେ ସମସ୍ତେ ସହଯୋଗ କରିବା ପାଇଁ ସେ ଦେଶବାସୀଙ୍କୁ ଆହ୍ପାନ କରିଛନ୍ତି

ଇତିମଧ୍ୟରେ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ପର୍ତ୍ତଗାଲ୍ ସମଗ୍ର ରାଷ୍ଟ୍ରରେ ଜରୁରି ପରିସ୍ଥିତି କାରି କରିଛି

ୟୁଏସ୍ ଏଡ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଆମେରିକା ଅର୍ଥନୀତି ଉପରେ ପଡ଼ିଥିବା କୁପ୍ରଭାବର ମୁକାବିଲା ପାଇଁ ଆମେରିକାବାସୀଙ୍କୁ ସାହାଯ୍ୟ କରିବା ଲାଗି ବହୁକୋଟି ଡଲାର ସମ୍ଭଳିତ ଏକ ଜରୁରୀକାଳୀନ ସହାୟତା ପାଣ୍ଡି ପ୍ରଦାନ ଦସ୍ତାବିଜ ସ୍ୱାକ୍ଷର କରିଛନ୍ତି

ତା'ଛଡ଼ା ଏହାମଧ୍ୟରେ ବେକାରୀ ବୀମା ଖାଦ୍ୟ ସହାୟତା ଡାକ୍ତରୀ ଚିକିତ୍ସା ପାଇଁ ସଂଘୀୟ ପାର୍ଷି ପ୍ରଦାନ ପ୍ରଭୃତି ଅନ୍ତର୍ଭୁକ୍ତ ରହିଛି

ପୂର୍ବରୁ ଏହା ଆମେରିକା ସିନେଟ ଓ ପ୍ରତିନିଧି ସଭାରେ ଗୃହୀତ ହୋଇ ସାରିଥିଲା କରୋନା ଭୂତାଣୁ ସଂକ୍ରମଣର ମୁକାବିଲାରେ ସର୍ବସାଧାରଣଙ୍କୁ ସହାୟତା କରିବା ପାଇଁ ସଂଘୀୟ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି